ସଟ୍ଡାଉନ୍ ସମୟରେ ସମ୍ ଜନସାଧାରଣଙ୍କୁ ଘରେ ରହିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି ଏହି ଅବଧି ମଧ୍ଧରେ ସଟ୍ଡାଉନ୍ ଅଅଳରେ ସମସ୍ତ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ବନ୍ଦ ରହିବ ବୋଲି ଜଣାପଡିଛି

ସେହିପରି ଅଗଷ୍ ତୃତୀୟ ସପ୍ତାହରେ ବାଶିଜ୍ୟ ଏବଂ ଅଗଷ୍ ଶେଷ ସପ୍ତାହରେ ଯୁକ୍ତଦୁଇ କଳା ଏବଂ ଧନ୍ଦାମଳକ ଶିକ୍ଷା ପରୀକ୍ଷାଫଳ ପ୍ରକାଶ ପାଇବ ବୋଲି ଜଣାପଡିଛି

ପରେ ସେମାନେ ଘର ନିକଟସ୍ଥ ପୋଖରୀରେ ମୂତ ଅବସ୍ଥାରେ ଭାସୁଥିବାର ଗ୍ରାମବାସୀମାନେ ଦେଖଥଲେ ସ୍ରାନୀୟ ଲୋକେ ଉଦ୍ଧାର କରି ଛତ୍ରପୁର ମେଡିକାଲରେ ଭର୍ତ୍ତି କରିଥିଲେ